ଭାରତ କୋଭିଡ୍ ନାଇଷ୍ଟିନ୍ ସଫକ୍ରମିତ ଦେଶଗୁଡ଼ିକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଓ ଅନ୍ୟ ଅତ୍ୟାବଶ୍ୟକ ଔଷଧପତ୍ର ଯୋଗାଉଛି

ଆଇସିଏମ୍ଆର ଏହାର ପରୀକ୍ଷାଗାରଗୁଡ଼ିକର ସଂଖ୍ୟାବୃଦ୍ଧି କରିବା ଉଦ୍ୟମ ଜାରି ରଖିଛି ଏଥିପାଇଁ ଏହା ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରୁଛି

ଏଗୁଡ଼ିକୁ ଉଭୟ ମାନବିକତା ଦୃଷ୍ଟିକୋଣରୁ ବ୍ୟବସାୟିକ ଭାବେ ବିଭିନ୍ନ ଦେଶକୁ ପଠାଯାଉଛି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବା କହିଛନ୍ତି ଏଭଳି ସଂକଟମୟ ସମୟରେ ମଧ୍ୟ ଭାରତ ବିଶ୍ୱର ବିଭିନ୍ନ ଦେଶକୁ ଦେଇଥିବା ପ୍ରତିଶ୍ରୁତିର ପାଳନ କରିଛି ଓ ଏହା ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି କରିଛି ବିଶ୍ୱର ଅନେକ ଦେଶ ଭାରତ ଉପରେ ଏହି ଔଷଧ ପାଇଁ ନିର୍ଭରଶୀଳ ରହିଛନ୍ତି

ବୈଦେଶିକ ମନ୍ତ୍ରଣାଳୟ କ୍ଷମତାପନ୍ନ ଗୋଷ୍ଠୀର ମୁଖ୍ୟଭୂମିକା ନିର୍ବାହନ କର୍ଚ୍ଛି କ୍ଷମତାପନ୍ନ ଗୋଷ୍ଠୀ ଅତ୍ୟାବଶ୍ୟକ ଔଷଧପତ୍ ଓ ଡାକ୍ତରୀ ସରଞ୍ଜାମ ଉତ୍ପାଦନ ବୃଦ୍ଧି ଦିଗରେ କାର୍ଯ୍ୟ କରୁଛି ବିଶ୍ୱର ବିଭିନ୍ନ ଦେଶକ୍ତ ଏହିସବୂ ଔଷଧପତ୍ର ଓ ଡାକ୍ତରୀ ସରଞ୍ଜାମ ଯୋଗାଣରେ ଭାରତୀୟ ଦୃତାବାସ ଓ ସୀମାନ୍ତ ଯାଞ୍ଚଘାଟୀଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ଭାରତ ଏହି ବିଶ୍ୱବ୍ୟାପୀ ମହାମାରୀର ମୁକାବିଲାରେ ଏହାର ବନ୍ଧୁରାଷ୍ଟ୍ର ଓ ଭାଗିଦାର ରାଷ୍ଟଗ୍ରଡ଼ିକ ପାଖରେ ସର୍ବଦା ଛିଡ଼ାହୋଇଛି ଡାକ୍ତର ନର୍ସ ଓ ଚିକିତ୍ସା ସହାୟକ ଦଳଗୁଡ଼ିକୁ ପଠାଇବା ପାଇଁ ବିଭିନ୍ନ ପଡ଼ୋଶୀ ଦେଶର ଅନୁରୋଧ ରକ୍ଷା କରିବାରେ ମଧ୍ୟ ଭାରତ ଆଗରେ ରହିଛି ଏଭଳି ଟିମ୍ଗୁଡ଼ିକୁ ମାଳଦୀପ ଓ କୁଏତ୍ ଭଳି ଦେଶଗୁଡ଼ିକୁ ପଠାଯାଇଛି

ସେହି ଲୋକମାନେ ୟୁଏଇ ବ୍ରିଟେନ୍ ଆମେରିକା ସିଙ୍ଗାପୁର ମାଲେସିଆ ଫିଲିପାଇନ୍ସ ଓ ବାଂଲଦେଶ ଆଦି ଦେଶଗୁଡ଼ିକରେ ଅଟକି ରହିଛନ୍ତି

ଗୁରୁବାରଠାରୁ ସେହି ଲୋକମାନଙ୍କୁ ଅଶାଯିବା କାର୍ଯ୍ୟ ଆରମ୍ଭ ହେବ

ଆଇଏନ୍ଏସ୍ ଜଳସ୍ୱା ଓ ଆଇଏନ୍ଏସ୍ ମଗର ମାଳଦ୍ୱୀପ ଯାତ୍ରା କରିଥିବା ବେଳେ ଆଇଏନ୍ଏସ୍ ସର୍ଦ୍ଦୁଲ ଦୁବାଇକୁ ଯାତ୍ରା କରିଛି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 ରାଜ୍ୟ ସରକାରମାନଙ୍କୁ ସେମାନଙ୍କର ଯାଞ୍ଚ ଡାକ୍ତରୀ ପରୀକ୍ଷା ପୃଥକୀକରଣ ଓ ସ୍ୱଗୃହ ପ୍ରତ୍ୟାବର୍ଭନ ଭଳି କାର୍ଯ୍ୟ ଦିଗରେ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି

ସେହି ଲୋକମାନଙ୍କୁ ଆଣିବା ପାଇଁ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଭାରତର ଦଦତାବାସଗୁଡ଼ିକ ପଦକ୍ଷେପ ଗ୍ରହଣ ଆରମ୍ଭ କରିଦେଇଛନ୍ତି ଖବର ଅନୁସାରେ ସଂଯୁକ୍ତ ଆରବ ଏମିରେଟ୍ ସାଇଦି ଆରବ କ୍ୱେତ୍ ଓମାନ କତ୍ତର ଓ ବାହାରିନ୍ ଭଳି ଉପସାଗରୀୟ ଦେଶଗୁଡ଼ିକୁ ପ୍ରାୟ ଦୁଇ ଡଜନ୍ରୁ ଅଧିକ ବିମାନ ପଠାଯିବ ଏହି ବିମାନଗୁଡ଼ିକ ସେହି ଲୋକମାନଙ୍କୁ ଧରି ଦେଶର ବିଭିନ୍ନ ସ୍ଥାନରେ ଅବତରଣ କରିବେ ଏଥିପାଇଁ ବ୍ୟବସାୟିକ ଭିତ୍ତିରେ ଚାଲୁଥିବା ବିମାନଗୁଡ଼ିକୁ ବ୍ୟବହାର କରାଯିବ ବିଭିନ୍ନ ଦୂତାବାସରୁ ମିଳିଥିବା ତାଲିକାକୁ ଭିତ୍ତିକରି ଏୟାର ଇଣ୍ଡିଆ ସେମାନଙ୍କ ପାଇଁ ଟିକେଟ୍ ପଠାଇବ

ହେଲ୍ଥ ମିନିଷ୍ଟର ରିଭ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟପ୍ରଦେଶରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ଓ ପ୍ରସ୍ତୁତିର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କ ସହ ସେ ଆହୁରି ଅନେକ ବିଷୟରେ ଆଲୋଚନା କରିଛନ୍ତି ଏହି ଅବସରରେ ସେଠାରେ କେନ୍ଦ୍ର ଓ ରାଜ୍ୟର ବହୁ ବରିଷ୍ଣ ଅଫିସର ଉପସ୍ଥିତ ଥିଲେ ଆମ ସମ୍ଭାଦଦାତା କ୍ଷଣାଇଛନ୍ତି କେନ୍ଦ୍ର ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି

ଇଣ୍ଡିଆ ଷ୍ଟିମୁଲେସ୍ ପ୍ୟାକେଜ୍ ପ୍ରଖ୍ୟାତ ଅର୍ଥନୀତିଜ୍ଞ ତଥା ନୋବେଲ ପୁରସ୍କାର ବିଜେତା ଅଭିଜିତ ବାନାର୍ଜୀ କହିଛନ୍ତି କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଅର୍ଥନୀତିରେ ଘଟିଥିବା କ୍ଷତିର ଭରଣା ପାଇଁ ଭାରତକୁ ଅର୍ଥନୀତି ପାଇଁ ତୁରନ୍ତ ବଡ଼ଧରଣର ଆର୍ଥିକ ସହାୟତାର ବ୍ୟବସ୍ଥା କରିବା ଉଚିତ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ସହିତ ବାର୍ତ୍ତାଳାପ ସମୟରେ ଶ୍ରୀ ବାନାର୍ଜୀ କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଖର୍ଚ୍ଚ କରାଯିବା ସବୁଠୁ ସହଜ ଓ ସୁରକ୍ଷିତ ଉପାୟ ସେ କହିଛନ୍ତି ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଅସ୍ଥାୟୀ ରେସନକାର୍ଡ ଯୋଗାଣ ଏକ ବଡ଼ ସମାଧାନ ପନ୍ଥା ହୋଇପାରିବ

କାଶ୍ମୀରରେ ସନ୍ତାସବାଦୀମାନଙ୍କ ସହ ସଂଘର୍ଷରେ ସେ ଶହୀଦ ହୋଇଥିଲେ ତାଙ୍କର ପତ୍ନୀ ପଲ୍ଲୁବୀ ଶର୍ମା ଓ ତାଙ୍କର ଭାଇ ତାଙ୍କର ଶେଷକୃତ୍ୟ ସଂପନ୍ନ କରିଛନ୍ତି ଏହି ଅବସରରେ ସେଠାରେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଓ ସେନାବାହିନୀ ଅଫିସରମାନେ ଉପସ୍ଥିତ ଥିଲେ

ସାଉଥ୍ ଇଷ୍ଟର୍ଣ୍ଣ କମାଣ୍ଡ ର ଏକ ୟୁନିଟ୍ କର୍ଣ୍ଣେଲ୍ ଶର୍ମାଙ୍କୁ ତୋପ ସଲାମି ଦେଇଥିଲେ